ମୋଦି ସି ମିଟ୍ ଭାରତ ଓ ଚୀନ୍ ମଧ୍ୟରେ ଅଣ ଆନୁଷ୍ଠାନିକ ଶୀର୍ଷ ବୈଠକର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଆଜି ବ୍ୟକ୍ତିଗତ ସ୍ତରୀୟ ବୈଠକ ବସିବ

ଗତକାଲି ପ୍ରଧାନମନ୍ତୀ ଶ୍ରୀ ମୋଦୀ ଓ ଚୀନ୍ ରାଷ୍ଟ୍ରପତି ଶ୍ରୀ ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ମାମଲାପୁରମ୍ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସୁସ୍ୱାଦୁ ରାତ୍ରୀ ଭୋଜନ ସହ ବୈଠକ ଅତ୍ୟନ୍ତ ଫଳପ୍ରଦ ହୋଇଛି ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଉଭୟ ନେତାଙ୍କ ମଧ୍ୟରେ ନୈଶ୍ୟ ଭୋଜିସଭା ବୈଠକ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ କରି ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଶ୍ରୀ ଗୋଖଲେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବ୍ୟକ୍ତିଗତ ଭାବେ ଉଭୟ ନେତା ଗତକାଲି ପାଞ୍ଚ ଘଣ୍ଟା ଧରି ସମୟ ଅତିବାହିତ କରିଥିଲେ ଏବଂ ରାଷ୍ଟ୍ରୀୟ ଦୂରଦୂଷ୍ଟି ପ୍ରଶାସନିକ ପ୍ରାଥମିକତାଗୁଡ଼ିକ ଉପରେ ଆଲୋଚନା କରାଯାଇ ଏହିସବୁ ହାସଲ ଦିଗରେ କି ପଦକ୍ଷେପ ନିଆଯିବ ସେ ସଂକ୍ରାନ୍ତରେ ସେମାନେ ଆଲୋଚନା କରିଥିଲେ ଉଭୟ ଦେଶର ଅର୍ଥନୈତିକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଘନିଷ୍ଠ ଭାବେ କାମ କରିବାକୁ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ରାଜି ହୋଇଛନ୍ତି ଦ୍ୱିପକ୍ଷିୟ ବାଣିଜ୍ୟ ପରିମାଣ ଓ ମୂଲ୍ୟ ବୃଦ୍ଧି ସଂକ୍ରାନ୍ତରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା ଶ୍ରୀ ଗୋଖଲେ ଜଣେଇଛନ୍ତି ବିବିଧତା ଓ ଜଟିଳତାରେ ଭରା ଉଭୟ ଦେଶ ବହୁତ ବଡ଼ ହୋଇଥିବାରୁ ଧାର୍ମିକ କଠୋରତାବାଦ୍ ବିକାଶ ପଥରେ ଅନ୍ତରାୟ ସୃଷ୍ଟି କରୁଥିବା ବିଷୟ ଉପରେ ଉଭୟ ନେତା ସହମତ ହୋଇଛନ୍ତି ଉଭୟ ଦେଶ ମଧ୍ୟରେ ରହିଥିବା ବହୁବିଧ ସାଂସ୍କୃତିକ ସ୍ୱତ୍ରକୁ ସନ୍ତାସବାଦ ନଷ୍ଟଭ୍ରଷ୍ଟ କରୁଥିବା ବିଷୟ ଉପରେ ମଧ୍ୟ ସେମାନେ ଏକମତ ହୋଇଛନ୍ତି ଏବଂ ଏହାକୁ ଅନ୍ରମତି ନ ଦେବା ପାଇଁ ପ୍ରତିଶ୍ରତିବଦ୍ଧତା ପ୍ରକାଶ କରିଛନ୍ତି ମହାବଳୀପ୍ରରମ୍ ଐତିହାସିକ ମନ୍ଦିର ପରିସରକୁ ଚୀନ୍ ରାଷ୍ଟ୍ରପତିଙ୍କୁ ବୁଲେଇ ଦେଖାଇଲା ବେଳେ ଉଭୟ ନେତାଙ୍କ ମଧ୍ୟରେ ଘନିଷ୍ଠତାର ଆଭାସ ମିଳିଛି ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନର ସାଂସ୍କୃତିକ ଇତିହାସ ଅତି ମହତ୍ୱପୂର୍ଷ ବୋଲି ସେମାନେ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଚୀନ୍ର ଫୁଜିଆନ୍ ପ୍ରଦେଶ ଓ ଭାରତ ମଧ୍ୟରେ ବୌଦ୍ଧଧର୍ମ ଓ ତାମିଲି ଭାଷା ସଂକ୍ରାନ୍ତରେ ଉଭୟ ନେତା ଆଲୋଚନା କରିଛନ୍ତି ଶ୍ରୀ ଜିନ୍ପିଙ୍ଗ୍ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିଲା ପରେ ସେଠାରେ ତାଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ କରିଆରେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ତାଙ୍କ ଏଭଳି ସମ୍ମାନ ପ୍ରଦର୍ଶନ କରାଯାଇଥିବାରୁ ଶ୍ରୀ ଜିନ୍ପିଙ୍ଗ୍ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

କମ୍ପାନୀ ଶିଳ୍ପ ଅଣବିଭାଜିତ ହିନ୍ଦୁ ପରିବାର ଓ ବ୍ୟକ୍ତିମାନଙ୍କ ଆୟ ହିସାବକୁ ନିଆଯାଇ ଏହି ଆକଳନ କରାଯାଇଛି

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି କାଲକା ଜିନ୍ଦ୍ ନାରାୟଣଗଡ଼ ଓ ସୋନିପଥଠାରେ ନିର୍ବାଚନୀ ସଭାଗ୍ରଡ଼ିକରେ ଉଦ୍ବୋଧନ ଦେଇଛନ୍ତି ଶ୍ରୀ ଆଦିତ୍ୟନାଥ କହିଛନ୍ତି ବିଜେପି ସକାରାତ୍ମକ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ କଂଗ୍ରେସ ନିଜର ସତ୍ତା ହରାଇଥିବାରୁ ଅସହାୟ ଭାବେ ନିର୍ବାଚନ ଲଢୁଛି ରବର୍ଟ୍ ଭଦ୍ରାଙ୍କୁ ଟାର୍ଗେଟ୍ କରି ଶ୍ରୀ ଆଦିତ୍ୟନାଥ କହିଛନ୍ତି ହରିଆଣାର ପୂର୍ବତନ କଂଗ୍ରେସ ସରକାର ସରକାରୀ ଜମିକୁ ଅନ୍ୟମାନଙ୍କ ସ୍ୱାର୍ଥ ପାଇଁ ବିକ୍ରି କରିଛନ୍ତି ଭୂପେନ୍ଦ୍ର ସିଂହ ହୁଡ୍ରାଙ୍କ ଶାସନ କାଳରେ କଂଗ୍ରେସ ସରକାର ବହୁମାତ୍ରାରେ ଜମି ହେରଫେର କରିଥିବା ସେ ଅଭିଯୋଗ କରିଛନ୍ତି ତେଣେ କଂଗ୍ରେସ ବିଜେପି ପ୍ରତି ଦୋଷାରୋପ କରି କହିଛି ହରିଆଣାରେ ବିଜେପି ସରକାର କୌଣସି ଜନକଲ୍ୟାଣ ମୂଳକ ଯୋଜନା କରିନାହାନ୍ତି

ରାଜ୍ୟ ଅତିଥିଶାଳା ହରିନିବାସରେ ଶ୍ରୀ ଅବଦୁଲ୍ଲା ମଧ୍ୟାହ୍ନ ବେଳକୁ ଉଭୟ ପୁତ୍ରଙ୍କୁ ସାକ୍ଷାତ କରିଥିବାର ଜଣାପଡ଼ିଛି ଏଠାରେ ସ୍କରଣ ଯୋଗ୍ୟ ରାଜ୍ୟ ଅତିଥିଶାଳା ହରିନିବାସକୁ ସରକାର ଏକ ଉପକାରାଗରରେ ପରିବର୍ତ୍ତନ କରି ତାଙ୍କୁ ସେଠାରେ ଅଟକ ରଖିଛନ୍ତି ଉଭୟ ପୁତ୍ର ଅନୁମତି ନେଇ ସାରିଲା ପରେ ଶ୍ରୀ ଅବଦୁଲ୍ଲାଙ୍କ ସହ ଦୁଇ ଘଣ୍ଟା ସମୟ ଅତିବାହିତ କରିଥିଲେ ଖବରରୁ ଜଣାପଡ଼ିଛି ଶ୍ରୀ ଉମରଙ୍କ ଦୁଇ ପୁଅ ଦିଲ୍ଲୀରୁ ଆସି ସିଧା ସେମାନଙ୍କ ବାପାଙ୍କ ଭେଟିବାକ୍ ଯାଇଥିଲେ ଆଇ ଆଣ୍ଡ ବି ସୂଚନା ଓ ପ୍ରସାରଣ ସଚିବ ଅମିତ ଖରେ କହିଛନ୍ତି ଅନ୍ଲାଇନ୍ ବିଷୟବସ୍ତୁ ନିୟନ୍ତ୍ରଣ ସଂକ୍ରାନ୍ତରେ ସବୁ ଭାଗିଦାରୀମାନଙ୍କ ସହ ସର୍ବାଧିକ ସମ୍ଭାବ୍ୟ ବିଚାର ବିମର୍ଷ ପାଇଁ ଉଦ୍ୟମ କରାଯାଉଛି ସେ କହିଛନ୍ତି ଅନ୍ଲାଇନ୍ରେ ବିଷୟବସ୍ତୁ ନିୟନ୍ତ୍ରଣ ପାଇଁ ଯେକୌଣସି ପ୍ରକାର ନିୟମ ଆତ୍କ ନିୟନ୍ତ୍ରଣ ଓ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ ଗତକାଲି ମୁମ୍ବାଇରେ ଫିଲ୍ମ ସାର୍ଟିଫିକେସନ୍ ଓ ଅନ୍ଲାଇନ୍ ନିୟନ୍ତ୍ରଣ ସଂକ୍ରାନ୍ତ ଦୁଇ ଦିନିଆ ଆଲୋଚନାଚକ୍ରର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଖରେ ଏହା କହିଛନ୍ତି ଫିଲ୍ମ ସାର୍ଟିଫିକେସନ୍ ଆପେଲେଟ୍ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ମନମୋହନ ସରିନ୍ କହିଛନ୍ତି ଆତ୍କ ନିୟନ୍ତ୍ରଣ ହେଉଛି ଏକ ପ୍ରକ୍ରିୟା ଯେଉଁଠି ଶିଳ୍ପ କ୍ଷେତ୍ରଗୁଡ଼ିକୁ ନିଜ ନିଜ ଭିତରେ ପଦକ୍ଷେପ ନେବାକୁ ପଡ଼ିବ ଏନ୍ଡିଆଇଏ ବାଙ୍ଗଲାଦେଶ ଭାରତ ଓ ବାଙ୍ଗଲାଦେଶ ନୌବାହିନୀ ମଧ୍ୟରେ ଦ୍ୱିତୀୟ ସମନ୍ୱିତ ପହରା ସମରାଭ୍ୟାସ କୋରପଟ୍ ଗତ ଗୁରୁବାରଠାରୁ ଉତ୍ତର ବଙ୍ଗୋପସାଗରରେ ଆରମ୍ଭ ହୋଇଛି ଗତକାଲି ଭାରତୀୟ ନୌବାହିନୀ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଗାଇଡେଡ୍ କ୍ଷେପଣାସ୍ତ ବିଧ୍ୱସୀ ଆଇଏନ୍ଏସ୍ ରଣବିଜୟ ଏବଂ ସ୍ୱଦେଶ ନିର୍ମିତ କ୍ଷେପଣାସ୍ତ ଆଇଏନ୍ଏସ୍ କୁଥାର୍ ତଥା ବିଏନ୍ଏସ୍ ଅଲ୍ଲି ଏବଂ ବାଙ୍ଗଲାଦେଶର ବିଏନ୍ଏସ୍ ସାଦିନୋତା କ୍ଷେପଶାସ୍ତଗୁଡ଼ିକ ଏଥିରେ ଅଂଶଗ୍ରହଣ କରିଛନ୍ତି

ଟର୍କୀ ସିରିଆ ଟର୍କୀ କହିଛି ସିରିଆର ଉତ୍ତରାଞ୍ଚଳରେ କୁର୍ଦ୍ଧ ସନ୍ତ୍ରାସବାଦୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବ ନାହିଁ ଟର୍କୀର ରାଷ୍ଟ୍ରପତି ରିସେଫ୍ ତାଇଫ୍ ଏରୋଡଗାନ୍ କହିଛନ୍ତି ଅନ୍ୟ ଦେଶଗୁଡ଼ିକ ପଟୁ ବିପଦ ସତ୍ତ୍ୱେ ତାଙ୍କ ଦେଶ ଯେଉଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ତାହା ବନ୍ଦ ହେବ ନାହିଁ

ଗତ ବୁଧବାରଠାରୁ ଉତ୍ତର ସିରିଆରେ କୁର୍ଦ୍ଧ ସନ୍ତାସବାଦମାନଙ୍କ ବିରୁଦ୍ଧରେ ଟର୍କୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ୟୁଏସ୍ ନେଦରଲ୍ୟାଣ୍ଡ ଉତ୍ତର ସିରିଆରେ ଟର୍କୀ ପକ୍ଷରୁ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ସାଧାରଣ ଲୋକମାନଙ୍କୁ ଲକ୍ଷ୍ୟ କରାଯାଉଥିବା ବିଷୟ ପ୍ରତି ଉଦ୍ବେଗ ପ୍ରକାଶ କରି ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଟର୍କୀ ଉପରେ ବାସନ୍ଦ ବ୍ୟବସ୍ଥା କାରି କରିବାକୁ ଧମକ ଦିଆଯାଇଛି ଗତକାଲି ହ୍ବାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଲାବେଳେ ଆମେରିକା ଅର୍ଥମନ୍ତ୍ରୀ ଷ୍ଟିଭେନ୍ ମୁନ୍ଚିନ୍ କହିଛନ୍ତି ଟର୍କୀ ସରକାରଙ୍କ ସହ ରହିଥିବା ବ୍ୟକ୍ତିମାନଙ୍କୁ ଲକ୍ଷ୍ୟ କରି କଟକଣା ସଂକ୍ରାନ୍ତ ରାଜିନାମା ଉପରେ ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ଏକ ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିବେ

ସିରିଆର ଉତ୍ତରାଞ୍ଚଳରେ ନେଦରଲ୍ୟାଣ୍ଡର ଅସ୍ତ୍ରଶସ୍ତଗୁଡ଼ିକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉନଥିବା ସଂକ୍ରାନ୍ତରେ ସ୍ୱଷ୍ଟ ପ୍ରମାଣ ନ ମିଳିଲେ ସାମରିକ ଯୋଗାଣ ଲାଇସେନ୍ସ ରଦ୍ଦ କରିବାକୁ ମଧ୍ୟ ନେଦରଲ୍ୟାଣ୍ଡ ଚେତାବନୀ ଦେଇଛି

ଆଜି ଦକ୍ଷିଣ ଆଫ୍ରିକା ତୂତୀୟ ଦିନର ବ୍ୟାଟିଂ ଆରମ୍ଭ କରିବ ଉମେଶ୍ ଯାଦବ ଦୁଇଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ମହମ୍ମଦ ଶାମି ଗୋଟିଏ ୱିକେଟ୍ ଅକ୍ତିଆର କରିଛନ୍ତି